ଗତବର୍ଷ ଅପେକ୍ଷା ଚଳିତବର୍ଷ ପାସ୍ ହାର ଅଧିକ

ଏସସିବି ମେଡିକାଲ ଫାଣ୍ଡିର ଜଣେ କନଷେବଳ ପଜିଟିଭ ଚିହ୍ବଟ ହୋଇଥିବା ଡିସିପି ଅଖ୍ଳେଶ୍ୱର ସିଂ ସ୍ଟଚନା ଦେଇଛନ୍ତି

ପରିସ୍ଥିତି ଦେଖ୍ ସୋମବାର ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ୱତି କହିଛନ୍ତି ସୂଚନାନୁସାରେ ବର୍ଉମାନ ବିଧାନସଭାର ଅଧିବେଶନ ଚାଲୁ ନ ଥିଲେ ମଧ୍ଧ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ଚାଲିଥାଏ

ଏହି ସବ୍ ଜିଲ୍ଲାଗୁଡ଼ିକୁ ସୁରକ୍ଷା ସମ୍ମକ୍ଷୀୟ ବ୍ୟୟ ଯୋଜନାରୁ ବାଦ୍ ଦିଆଯାଇଛି

ମେରିଟ୍ ତାଲିକା ପ୍ରକାଶ କରିବ ନାହିଁ ବୋଲି ମ୍ରଖ୍ୟ କାର୍ଯ୍ୟନିବାହୀ ତଥା ସଚିବ ଗେରି ଆରାଥନ୍ କହିଛନ୍ତି